ପିଏମ୍ ଆଇଏନ୍ଏସ୍ ଅରିହନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସ୍ୱଦେଶ ନିର୍ମିତ ପରମାଣୁ ଆଇଏନ୍ଏସ୍ ଅରିହନ୍ତ ଯ୍ରଦ୍ଧ ଜାହାଜର ସଫଳତା ପରମାଣ୍ଡ ଅସ୍ତ୍ର ଧମକ ଦେଉଥିବା ଦେଶଗୁଡ଼ିକ ପ୍ରତି ଏକ କଡ଼ା ଜବାବ୍ ନୂଆଦିଲ୍ଲୀରେ ତାଙ୍କ ନୂଆ ସରକାରୀ ବାସଭବନରେ ଆଇଏନ୍ଏସ୍ ଅରିହନ୍ତର କର୍ମଚାରୀମାନଙ୍କୁ ସ୍ୱାଗତ ଜଣାଇ ପ୍ରଧାନମନ୍ତ୍ରୀ କହିଛନ୍ତି ବର୍ତ୍ତମାନପାଇଁ ବିଶ୍ୱାସଯୋଗ୍ୟ ଏକ ପରମାଣୁ ଅସ୍ତ୍ରର ନିହାତି ଆବଶ୍ୟକ ରହିଛି ଶ୍ରୀ ମୋଦି କହିଛନ୍ତି ଯେତେବେଳେ ସାରା ବିଶ୍ୱରେ ଅସ୍ଥିରତା ଓ ଉଦ୍ବେଗ ଭରିରହିଛି ସେତେବେଳେ ଏକ ମଜବୁତ୍ ଭାରତ ବିଶ୍ୱରେ ଶାନ୍ତି ଓ ସ୍ଥିରତାପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇପାରିବ ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରଥମେ ଯୁଦ୍ଧାସ୍ତ ବ୍ୟବହାର ନ କରିବା ଏବଂ ଆବଶ୍ୟକସ୍ଥଳେ ନିହାତି ଜରୁରୀ ଅସ୍ତ ବ୍ୟବହାର କରିବା ଲାଗି ଦେଶର ପ୍ରତିଶ୍ରତିବଦ୍ଧତାକୁ ନିି୍୍ୟୟ ପାଳନ କରାଯିବ ଆଇଏନ୍ଏସ୍ ଅରିହନ୍ତ ଯୁଦ୍ଧକାହାଜ ତା'ର ପ୍ରଥମ ପହରା କାର୍ଯ୍ୟ ସଫଳତାର ସହ ସମ୍ପର୍ଣ୍ଣ କରିଛି ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ନୌବାହିନୀର ଏହି ଯୁଦ୍ଧଜାହାଜର ସଫଳତା ମିଶନ ପ୍ରତି ଆନନ୍ଦ ପ୍ରକାଶ କରି କହିଛନ୍ତି ଦେଶର ନିରାପତ୍ତା ପ୍ରସ୍ତୁତି କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ପରମାଣୁ ଯୁଦ୍ଧାସ୍ତ ବହନକାରୀ ବୃଡ଼ାଜାହାଜ ତିଆରି ଓ ଡିଜାଇନ୍ କର୍ତ୍ଥବା ଅଳ୍ପ କେତେକ ଦେଶ ସହ ଭାରତ ସମକକ୍ଷ ହୋଇପାରିଛି ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ଅର୍ଥମନ୍ତ୍ରୀ ଅର୍ଣ ଜେଟ୍ଲ ଓ ବିକେପି ଅଧ୍ୟକ୍ଷ ଅମିତ୍ ଶାହା ଆଇଏନ୍ଏସ୍ ଅରିହନ୍ତର ସଫଳତାକୁ ପ୍ରଶଂସା କରିଛନ୍ତି ସୂଚନା ଓ ପ୍ରସାରଣ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋଡ଼୍ କହିଛନ୍ତି ତ୍ରିମୁଖୀ ପରମାଣୁ ଯୁଦ୍ଧଜାହାଜ ନିର୍ମାଣ କ୍ଷେତ୍ରରେ ଭାରତ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି ଏବଂ ଦେଶର ସ୍ରରକ୍ଷା ଓ ନିରାପତ୍ତା ନିଶ୍ଚିତ ହୋଇପାରିଛି

ଆକି ବଡ଼ିଭୋରୁ ଏହି ସଂଘର୍ଷ ଘଟିଥିବାର ଜଣାପଡ଼ିଛି ଦୁଇ ଜଣଯାକ ସନ୍ତାସବାଦୀ ହିଜ୍ବୁଲ୍ ମୁକ୍କାହିଦ୍ଦିନ୍ ଗୋଷୀର

ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି ଆସାମ ନାଗାଲ୍ୟାଣ୍ଡ୍ ସିକ୍କିମ୍ ଗୁଜରାଟ୍ ରାଜସ୍ଥାନ ଓ ଉତ୍ତରାଖଣ୍ଡକୁ ସୀମାନ୍ତ ଅଞ୍ଚଳ ଉନ୍ନୟନ କାର୍ଯ୍ୟକ୍ରମ ବିଏଡିପି ଅଧୀନରେ ଏହି ଅର୍ଥ ପ୍ରଦାନ କରାଯାଇଛି

ପ୍ରଥମ ପର୍ଯ୍ୟାୟରେ ଅଧିକାଂଶ ମାଓବାଦୀ ଉପଦ୍ରତ କିଲ୍ଲାରେ ମତଦାନ ହେଉଥିବାରୁ ଆକ୍ରମଣର ଆଶଙ୍କା ଥିବା ଅଞ୍ଚଳରେ ପ୍ରାର୍ଥୀମାନଙ୍କୁ ନିରାପତ୍ତା ଯୋଗାଇ ଦିଆଯାଇଛି

ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଓ ରାଜନୈତିକ ନେତୃବୃନ୍ଦ ଲୋକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଲୋକମାନେ ଆଜି ବଡ଼ିଭୋର୍ରୁ ପାରମ୍ପରିକ ଶୈଳୀରେ ରାଶିତେଲ ଲଗାଇ ଗାଧୋଇବା ପରେ ନବବସ୍ତ ପରିଧାନ କରି ମନ୍ଦିର ଯାଇ ପ୍ରଜାର୍ଚ୍ଚନା କରିଛନ୍ତି ଦେଶର ଅନ୍ୟ ରାଜ୍ୟଗୁଡ଼ିକରେ ଆସନ୍ତାକାଲି ଦୀପାବଳି ପର୍ବ ପାଳିତ ହେବ

ରାମାୟଣର ନାଟକ ଦୃଶ୍ୟପାଇଁ ଅଯୋଧ୍ୟା ନଗରୀକୁ ଅତି ସୁନ୍ଦରଭାବେ ସଜା ଯାଇଛି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାମକଥା ସ୍ଥଳରେ ରାଜ୍ୟାଭିଷେକ ରୀତିନୀତି ପାଳନ କରିବେ

ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ଦକ୍ଷିଣ କୋରିଆର ପ୍ରଥମ ମହିଳା ତଥା ରାଣୀ କିମ୍ ଜନ୍ ସୁକ୍ ଏବଂ ଶ୍ରୀମତୀ ସୁକ୍ ଦକ୍ଷିଣ କୋରିଆର ରାଣୀ ସ୍ୱର୍ଗତ ହୋ'ଙ୍କ ସରଜ୍ ନଦୀକୂଳରେ ସ୍କାରକୀର ଶିଳାନ୍ୟାସ କରିବେ

ଏହାର ସ୍ବତିରେ ଏହି ସ୍କାରକୀ ନିର୍ମାଣ କରାଯିବ ସନ୍ଧ୍ୟାବେଳେ ସବୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ରାମ୍ କୀ ପୈଦି ଠାରେ ସରଜ୍ ଆରତୀ ଓ ଦୀପୋହବରେ ଅଂଶଗ୍ରହଣ କରିବେ ଶ୍ରୀଲଙ୍କା ଦିୱାଲୀ ଶ୍ରୀଲଙ୍କାରେ ହିନ୍ଦୁଧର୍ମର ଲୋକମାନେ ଆଜି ଦୀପାବଳି ଉତ୍ସବ ପାଳନ କରୁଛନ୍ତି ବଡ଼ିଭୋରୁ ହିନ୍ଦୁ ଲୋକମାନେ କଲମ୍ବୋ ଓ ଅନ୍ୟ ନଗରୀରେ ଥିବା ମନ୍ଦିରଗୁଡ଼ିକରେ ପ୍ରଜାର୍ଚ୍ଚନା କରୁଛନ୍ତି ସନ୍ଧ୍ୟାବେଳେ ସବୁ ମନ୍ଦିରଗୁଡ଼ିକରେ ସ୍ୱତନ୍ତ ଉହବ ପାଇଁ ଆୟୋଜନ କରାଯାଇଛି ରାଷ୍ଟ୍ରପତି ମୈତ୍ରୀପାଳ ସିରିସେନା ତାଙ୍କ ବାର୍ତ୍ତାରେ କହିଛନ୍ତି ଅନ୍ଧକାର ଉପରେ ଆଲୋକର ବିଜୟକୁ ପ୍ରତିଫଳନ କରୁଥିବା ଏହି ଉତ୍ସବ ସମସ୍ତଙ୍କର ଅଞ୍ଜତା ଦୂର କରୁ ଏବଂ ସମସ୍ତଙ୍କ ମନରେ ଧର୍ମଭାବ ଶୃଙ୍ଖଳା ଓ ହୃଦୟରେ ଦୟାଭାବ ସୃଷ୍ଟି କରୁ ସୀତାରମଣ ଅର୍ରଣାଚଳ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଅରୁଣାଚଳ ପ୍ରଦେଶର ଉପର ଦିବାଙ୍ଗ ଜିଲ୍ଲାର ଆଗୁଆ ଘାଟିଗୁଡ଼ିକରେ ମୂତୟନ ଯବାନମାନଙ୍କ ସହିତ ଦୀପାବଳି ଉହବ ପାଳନ କରିବାପାଇଁ ସେଠାକୁ ଯାତ୍ରା କରିଛନ୍ତି ଜଣେ ସରକାରୀ କର୍ମକର୍ତ୍ତା କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀଙ୍କୁ ସେନାବାହିନୀର ପ୍ରତିରକ୍ଷା ପ୍ରସ୍ତୁତି ଓ ମୌଳିକ ଡାଞ୍ଚା କ୍ଷେତ୍ରରେ ବିକାଶ ବିଷୟରେ ସ୍ଚଚନା ଦିଆଯିବ ଏକ ଟ୍ୱିଟ୍ ବାର୍ତ୍ତାରେ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଶ୍ରୀମତୀ ସୀତାରମଣ ଆସାମର ଦିନ୍ଜନ୍ ଓ ଅରୁଣାଚଳ ପ୍ରଦେଶର ଆନ୍ଦ୍ରା ଲା ଓମ୍କାର ଏବଂ ଅନିନୀଠାରେ ଦୀପାବଳି ପାଳନ କରିବେ

ଶ୍ରୀମତୀ ସୀତାରମଣ ଶହିଦ୍ ଯବାନମାନଙ୍କ ସମ୍ପର୍କୀୟମାନଙ୍କ ସହ କଥାବାର୍ତ୍ତା କରିବାର କାର୍ଯ୍ୟସ୍ତଚୀ ରହିଛି ପିଏମ୍ କେନାରନାଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି କେଦାରନାଥ ପରିଦର୍ଶନ କରିବାର କାର୍ଯ୍ୟସ୍ଟଚୀ ରହିଛି ସେଠାରେ ସେ ପ୍ରଜାର୍ଚ୍ଚନା କରିବେ ଏହି ସମୟରେ ସେ କେଦାରପ୍ରରୀର ନିର୍ମାଣ କାର୍ଯ୍ୟକ୍ର ତଦାରଖ କରିବେ ଓ ସେଠାରେ ଦୂର୍ବିପାକ ପରେ ଆରମ୍ଭ ହୋଇଥିବା ନୂଆ ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ କଡ଼ା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି ଇଡି ଆରେଷ୍ଟ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଜାଲିଆତି ମାମଲା ସହ କଡ଼ିତ ପଳାତକ ଗହଶା ବ୍ୟବସାୟୀ ମେହୁଲ୍ ଚୋକ୍ସୀଙ୍କ ସହଯୋଗୀ ଦୀପକ୍ କୁଲ୍କର୍ଷିଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗତକାଲି ବିଳୟିତ ରାତିରେ କୋଲ୍କାତାରୁ ଗିରଫ କରିଛି

ଉମା ଭାରତୀ ସାନିଟେସନ୍ କେନ୍ଦ୍ର ପାନୀୟ ଜଳ ଓ ପରିମଳ ବିଭାଗ ମନ୍ତ୍ରୀ ଉମା ଭାରତୀ କହିଛନ୍ତି ନିରନ୍ତର ପରିମଳ ରକ୍ଷା କରିବାପାଇଁ ସମସ୍ତଙ୍କର ଦାୟିତ୍ୱ ରହିଛି ଗତକାଲି ବିହାରରେ ଗଙ୍ଗା ଗ୍ରାମ ସ୍ୱଚ୍ଛତା ସମ୍ମେଳନରେ ଉଦ୍ବୋଦନ ଦେଲାବେଳେ ସ୍ୱଶ୍ରୀ ଭାରତୀ ଏହା କହିଛନ୍ତି

ଗଙ୍ଗାନଦୀ କୂଳରେ ରହିଥିବା ଗାଁଗୁଡ଼ିକୁ ଖୋଲାରେ ଶୌଚମୁକ୍ତ କରିବା କଠିନ ଓ ତରଳ ବର୍ଜ୍ୟବସ୍ତୁ ପରିଚାଳନା ଏବଂ ବୃକ୍ଷରୋପଣପାଇଁ ଗୁରୁଡ୍ୱାରୋପ ସହ ଆଦର୍ଶ ଗ୍ରାମରେ ପରିଣତ କରିବା ଗଙ୍ଗା ଗ୍ରାମର ଲକ୍ଷ୍ୟ